ବନ୍ୟା ପାଣି କମିବାରେ ଲାଗିଛି

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ଠାରୁ ତଳେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି

ଆକି ବର୍ଷା ନହେବା ଫଳରେ ସାଲ୍ବଙ୍ଗି ନଦୀରେ ବନ୍ୟା ଜଳ ହ୍ରାସ ପାଇଛି

ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ମଧ୍ଘବର୍ତ୍ତୀକାଳୀନ ଆବେଦନକୁ ନେଇ ଆକି ଶୁଣାଶି ହୋଇଥିଲା